ତିନି ତଲାକ୍ ବିଲ୍କୁ ପାର୍ଲାମେଣ୍ଟରେ ଅନୁମୋଦନ କରାଇବା ପାଇଁ ସରକାର ସବୁ ରାଜନୈତିକ ଦଳର ସହଯୋଗ ଲୋଡ଼ିଛନ୍ତି

ତତ୍କାଳ ତିନି ତଲାକ୍ ପ୍ରଥାକୁ ଅବୈଧ ଓ ବେଆଇନ୍ ଘୋଷଣା କରିବା ଏହି ବିଲ୍ର ମୂଳ ଲକ୍ଷ୍ୟ ତିନି ତଲାକ୍ ଦ୍ୱାରା ଛାଡ଼ପତ୍ର ଦେବା ଏକ ଦଣ୍ଡନୀୟ ଅପରାଧ ଏବଂ ତିନି ବର୍ଷ ପର୍ଯ୍ୟନ୍ତ କେଲ୍ ଦଣ୍ଡର ବ୍ୟବସ୍ଥା ଏହି ବିଲ୍ରେ ରହିଛି

ଆଇନ୍ ଓ ନ୍ୟାୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ବିଲ୍କୁ ଉପସ୍ଥାପନ କରି କହିଛନ୍ତି ଏହା କୌଣସି ସମ୍ପ୍ରଦାୟ ଧର୍ମ କିୟା ଆସ୍ଥାର ବିରୁଦ୍ଧାଚରଣ କରୁନାହିଁ ମାନବିକତା ଏବଂ ମୁସଲମାନ ମହିଳାମାନଙ୍କୁ ନ୍ୟାୟ ପ୍ରଦାନ ଲାଗି ଉଦ୍ଦିଷ୍ଟ

ପୂର୍ବରୁ କଂଗ୍ରେସ ନେତା ମଲ୍ଲିକାର୍ଚ୍ଚୁନ ଖଡ଼ଗେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଏବଂ ସମ୍ଭିଧାନ ସମ୍ପର୍କୀତ ହୋଇଥିବାରୁ ଏହା ଉପରେ ଆମୂଳଚୂଳ ତର୍ଜମା ପାଇଁ କହିଥିଲେ ଏହି ବିଲ୍କୁ ଯୁଗ୍ମ ଚୟନ କମିଟି ନିକଟକୁ ପଠାଇବା ପାଇଁ ସେ ଦାବି କରିଥିଲେ ତୂଣମୂଳ କଗ୍ରେସର ସୁଦୀପ୍ ବନ୍ଦୋପାଧ୍ୟାୟ ଏଆଇଏଡିଏମ୍କେ ର ପି ବେଣୁଗୋପାଳ ସିପିଆଇଏମ୍ ର ପି କରୁଣାକରନ୍ ଆର୍ଜେଡି ର ଜୟପ୍ରକାଶ ନାରାୟଣ ଯାଦବ ଆମ୍ଆଦ୍ମୀ ପାର୍ଟିର ଭଗବନ୍ତ ମାନ୍ ସମାଜବାଦୀ ପାର୍ଟିର ଧର୍ମେନ୍ଦ୍ର ଯାଦବ ଏମ୍ଆଇଏମ୍ ର ଅସାଦୁନ୍ଦିନ୍ ଓଓ୍ପିସି ଏବଂ ଅନ୍ୟମାନେ ଯୁଗ୍ମ ଚୟନ କମିଟି ନିକଟକୁ ପଠାଇବା ପାଇଁ ଦାବି କରିଥିଲେ ବିତର୍କ ଆରମ୍ଭ କରିବାକୁ ଯାଇ କଂଗ୍ରେସର ସୁସ୍ମିତା ଦେବ୍ ବିଲ୍ ଉପରେ ପଶ୍ର ଉହ୍ଚାପନ କରି କହିଥିଲେ ନାଗରିକ ଆଇନ୍ ସଂହିତାକୁ ଅପରାଧିକରଣ କରାଯାଉଛି

ଏହି ବିଲ୍ରେ ମହିଳାମାନଙ୍କୁ କ୍ଷମତାପନ୍ନ କରିବା ବିଷୟରେ କିଛି ନାହିଁ ମୁସଲମାନ ପୁରୁଷମାନଙ୍କୁ ଦଣ୍ଡ ଦେବା ଏହି ବିଲ୍ର ଲକ୍ଷ୍ୟ ବିଜେପିର ମୀନାକ୍ଷି ଲେଖି କହିଥିଲେ ଏହି ବିଲ୍ ହେଉଛି ଦଣ୍ଡ ପ୍ରଦାନକାରୀ ପୁନଃଗଠନକାରୀ ଓ ସଂସ୍କାରବାଦୀ

ବିତର୍କରେ ଅଂଶଗ୍ରହଣ କରି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକ୍ବି ତତ୍କାଳ ତିନି ତଲାକ୍ ପ୍ରଥାକୁ ଉଚ୍ଛେଦ କରିବା ପାଇଁ ଦାବି ଉପସ୍ଥାପନ କରି କହିଥିଲେ ସମାଜରେ ଥିବା କୁସଂସ୍କାରକୁ ଦୂର କରିବା ଏହି ବିଲ୍ର ଲକ୍ଷ୍ୟ ବିଲ୍ ଉପରେ ଏବେ ମଧ୍ୟ ବିତର୍କ ଚାଲିଛି ପ୍ରସାଦ ତୋମାର ଟ୍ରିପଲ ତଲାକ ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ତିନିତଲାକ ବିଲ୍ ପାର୍ଲାମେଣ୍ଟରେ ପାସ୍ କରିବା ପାଇଁ ଆଇନ୍ମନ୍ତ୍ରୀ ରବିଶଙ୍କର ପ୍ରସାଦ ରାଜନୈତିକ ଦଳଗୁଡ଼ିକର ସହଯୋଗ ଲୋଡିଛନ୍ତି ପାର୍ଲାମେଣ୍ଟ ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ପ୍ରସାଦ କହିଛନ୍ତି ଏହି ବିଧେୟକ ରାଜନୀତିରୁ ଊର୍ଦ୍ଧରେ ଏବଂ ଧର୍ମ ସହ କୌଣସି ସମ୍ପର୍କ ନାହିଁ ପୁରୁଷ ଓ ମହିଳା ମଧ୍ୟରେ ତାରତମ୍ୟ ଦୂର ଏବଂ ମହିଳାମାନଙ୍କ ସମ୍ମାନ ରକ୍ଷା ଲାଗି ଏହି ବିଲ୍ର ମୂଳଲକ୍ଷ୍ୟ ପୂର୍ବରୁ ସଂସଦୀୟ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଥିଲେ ରାଜନୈତିକ ଦଳଗୁଡ଼ିକ ଏହି ପ୍ରସଙ୍ଗକୁ ରାଜନୈତିକ ରୂପ ନଦେଇ ବିତର୍କରେ ଅଶଗ୍ରହଣ କରିବା ଉଚିତ୍

ଶ୍ରୀ ମୋଦି ପୁଣି କହିଛନ୍ତି ଯେ କେନ୍ଦ୍ର ସରକାରଙ୍କର ବିଭିନ୍ନ ପ୍ରକାର ନୃତନ ଜନକଲ୍ୟାଶକାରୀ ଯୋଜନାର ସ୍ତୁଫଳ ସମାଜର ପ୍ରତ୍ୟେକ ନାଗରିକଙ୍କ ଘରେ ଘରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି ହିମାଚଳ ପ୍ରଦେଶରେ ଶିଳ୍ପ ବିକାଶ ନିମନ୍ତେ ବହୁ ବିଭବ ମହକୁଦ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଚ୍ଛନ୍ତି ୟୁପି କୁମ୍ଭ ମେଳା ଉତ୍ତରପ୍ରଦେଶର ଗ୍ରାମ୍ୟ ବିକାଶ ଓ ସ୍ୱାସ୍ଥ୍ୟ ବିଭାଗ ରାଜ୍ୟମନ୍ତ୍ରୀ ମହେନ୍ଦ୍ର ସିଂହ କହିଛନ୍ତି ଆଗାମୀ କ୍ୟୁମେଳା ପାଇଁ ବିସ୍ତୃତ ତଥା ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ଏହି ମେଳାକୁ ସବୁ ରାଜ୍ୟର ଲୋକମାନେ ଯେଭଳି ଆସିପାରିବେ ସେଥିଲାଗି ରାଜ୍ୟ ସରକାର ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି ଅରୁଣାଚଳ ପ୍ରଦେଶ ରାଜ୍ୟପାଳ ବିଡି ମିଶ୍ର ଓ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁଙ୍କୁ ଆକି ଇଟାନଗରଠାରେ ସାକ୍ଷାତ କରିସାରିଲା ପରେ ଶ୍ରୀ ସିଂହ କହିଛନ୍ତି ଦେଶର ସବୁ ଶ୍ରେଣୀର ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକ ଏହି ମେଳା ପାଇଁ ଆୟୋଜନ କରାଯାଉଛି ସେ କହିଛନ୍ତି କ୍ୟୁ ମେଳା ହେଉଛି ଏକ ଭାରତ ଶ୍ରେଷ୍ଠ ଭାରତର ଏକ ଚମକ୍କାର ଉଦାହରଣ

ଆଇଏସ୍ଆଇଏସ୍ ଦ୍ୱାରା ଅନୁପ୍ରାଣିତ ହୋଇ ହରକତ୍ ଉଲ୍ ହର୍ବ୍ ଇ ଇସଲାମ୍ ନାମରେ ଗଠିତ ଏଇ ନୂଆ ସନ୍ତାସବାଦୀ ରାକେଟ୍ର ସନ୍ଦିଗ୍ଧମାନଙ୍କୁ ଗତକାଲି ଜାତୀୟ ତଦନ୍ତକାରୀ ସଂସ୍ଥା ଗିରଫ କରିଥିଲା

ଏନ୍ଆଇଏ ର ଇନ୍ନପେକ୍ର ଜେନେରାଲ୍ ଆଲୋକ ମିତଲ କହିଛନ୍ତି ଅନେକ ବିସ୍କୋରଣ ପାଇଁ ଏଇ ରାକେଟ୍ ପ୍ରସ୍ତୁତି ପ୍ରାୟ ଶେଷ କରିଥିଲା ଗୋଟିଏ ରକେଟ୍ ଲଞ୍ଚର ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ ଓ ବାରୁଦ ଜବତ କରାଯାଇଛି ଜେଟ୍ଲୀ ଏନ୍ଆଇଏ ମୋଡୁଲ ଜାତୀୟ ତଦନ୍ତତାରୀ ସଂସ୍ଥା ଏନ୍ଆଇଏ ଏକ ଭୟାନକ ନୂଆ ସନ୍ତାସବାଦୀ ଗୋଷ୍ଠୀକୁ ଠାବ କରିଥିବାରୁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଏନ୍ଆଇଏର ପ୍ରଶଂସା କରିଛନ୍ତି ଯେକୌଣସି କମ୍ପ୍ୟୁଟରକୁ ତଦାରଖ କରିବା ପାଇଁ ନିରାପତ୍ତା ଓ ଗୁଇନ୍ଦା ବିଭାଗକୁ ଅନୁମତି ସଂକ୍ରାନ୍ତ ସରକାରଙ୍କ ନିର୍ଦ୍ଦେଶ ପ୍ରତି କଂଗ୍ରେସ ପ୍ରଶ୍ମବାଚୀ ଉଠାଇଥିବା ବିଷୟକୁ ସେ ସମାଲୋଚନା କରିଛନ୍ତି ସେ କହିଛନ୍ତି ଇଲେକ୍ରୋନିକ୍ ଯୋଗାଯୋଗ ବ୍ୟବସ୍ଥାକୁ ତଦାରଖ କରାଯାଇନଥିଲେ ଏସବୁ ସନ୍ତ୍ରସବାଦୀମାନଙ୍କୁ ଠାବ କରିବା ସମ୍ଭବ ହୋଇନଥାନ୍ତା ଟ୍ୱିଟ୍ କରି ଶ୍ରୀ ଜେଟ୍ଲୀ କହିଛନ୍ତି ଜାତୀୟ ନିରାପତ୍ତା ଓ ସାର୍ବଭୌମତ୍ୱ ସର୍ବାଗ୍ରେ ଏବଂ ଜୀବନ ଓ ବ୍ୟକ୍ତିଗତ ସ୍ୱାଧୀନତା କେବଳ ଗଣତାନ୍ତ୍ରିକ ଦେଶରେ ସମ୍ଭବ ହୋଇପାରିବ ସନ୍ତାସବାଦୀମାନଙ୍କ ଦ୍ୱାରା କବଳିତ କକୌଣସି ଦେଶରେ ଏହା ସମ୍ଭବ ନୁର୍ହେ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ କିରେନ୍ ରିଜିକୁ ସନ୍ତାସବାଦୀମାନଙ୍କୁ ଗିରଫ କରି ଏନ୍ଆଇଏ ଏକ ବଡ ସଫଳତା ହାସଲ କରିଛି ବୋଲି କହିଛନ୍ତି ନୀତି ର୍ୟାଙ୍କିଙ୍ଗ୍ ନିତି ଆୟୋଗ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମିତାଭ କଣ୍ଠ ଉଚ୍ଚାଭିଳାଷି କିଲ୍ଲା କାର୍ଯ୍ୟକ୍ରମର ଦ୍ୱିତୀୟ ଡେଲ୍ଟା ର୍ୟାଙ୍କିଙ୍ଗ୍ ଆଜି ଉନ୍ଦୋଚନ କରିଛନ୍ତି

ତାମିଲନାଡୁର ବିରୁଦ୍ଧନଗର ଜିଲ୍ଲା ସର୍ବବିଧ ଉନ୍ନୟନ କ୍ଷେତ୍ରରେ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଓଡ଼ିଶାର ନୂଆପଡ଼ା ଓ କୋରାପୁଟ ଜିଲ୍ଲା ଉତ୍ତରପ୍ରଦେଶର ସିଦ୍ଧାର୍ଥ ନଗର ବିହାର ଔରଙ୍ଗାବାଦ୍ ପର୍ଯ୍ୟାୟ କ୍ରମେ ତାଲିକାରେ ସ୍ଥାନ ପାଇଛନ୍ତି ସାମାଜିକ ପ୍ରଗତିର ମୂଳ ମାନଦଣ୍ଡ ଆଧାରରେ ଏହି କିଲ୍ଲାଗୁଡ଼ିକ ପ୍ରଗତିର ଅଗ୍ରଧାରାରେ ଥିବାର କୁହାଯାଇଛି ତେବେ ନାଗାଲାଣ୍ଡର କିଫିରେ ଝାରଖଣ୍ଡର ଗିରିଡ଼ି ପାକୁର ଓ ଛତ୍ରା ଆସାମର ହଲାଇକାଣ୍ଡି ଆଦି କିଲ୍ଲାଗୁଡ଼ିକ ପ୍ରଗତିର ପଛରେ ପଡ଼ିଛନ୍ତି ସ୍ୱାସ୍ଥ୍ୟ ଫୌଷ୍ଟିକତା ଶିକ୍ଷା କୁଶଳତା ବିକାଶ ଆଦି ତଥ୍ୟଗୁଡ଼ିକ ଭିଭିରେ ସ୍ୱଚ୍ଚତାର ସହ ଏହି ଜିଲ୍ଲାଗୁଡ଼ିକର ପାହ୍ୟା ନିର୍ଦ୍ଧାରଣ କରାଯାଇଛି ଉଚ୍ଚାଭିଳାଷି ଜିଲ୍ଲା କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ଜାନୁଆରୀ ମାସରେ ଆରମ୍ଭ କରିଥିଲେ ସାମାଜିକ କ୍ଷେତ୍ରରେ ଅପେକ୍ଷାକୃତ ଅନଗ୍ରସର ଜିଲ୍ଲାଗୁଡ଼ିକରେ ଦ୍ରୁତ ପରିବର୍ତ୍ତନ ପାଇଁ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରଖାଯାଇଥିଲା ନୀତି ଆୟୋଗ ସିଇଓ ଅମିତାଭ୍ କଣ୍ଠ କହିଛନ୍ତି ପ୍ରତ୍ୟେକ ଜିଲ୍ଲାରେ ପ୍ରତିଯୋଗିତା ଏବଂ ବ୍ଲକ୍ ସ୍ତର ପର୍ଯ୍ୟନ୍ତ ସଂଘୀୟ ପ୍ରତିଯୋଗିତା ଆରୟ ହୋଇଯାଇଛି ଏହାଦ୍ୱାରା ମୌଳିକ ପ୍ରଶାସନିକ ଢାଞ୍ଚାରେ ଗୁଣାତ୍ମକ ପ୍ରଗତି ହୋଇପାରିବ ବୋଲି ଲକ୍ଷ୍ୟ ରଖାଯାଇଥିବା ସେ କହିଚ୍ଛନ୍ତି

ଅଧିକାରୀମାନଙ୍କୁ ଉଦ୍ବୋଧନ ଦେଲାବେଳେ ଶ୍ରୀ ରାଠୋଡ୍ କହିଛନ୍ତି ଏହି ଚଟି ବହି ଅଧିକାରୀମାନଙ୍କ ପାଖରେ ପହଞ୍ଚିବା ପାଇଁ ସାହାଯ୍ୟ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବ ଏବଂ କାମ କରିବା ପାଇଁ ସକାରାତ୍ମକ ପରିବେଶ ସୃଷ୍ଟି କରିବ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ରୂପାୟନ ଦିଗରେ ମନ୍ତ୍ରଣାଳୟର କାର୍ଯ୍ୟକୁ ସେ ପ୍ରଶଂସା କରିଛନ୍ତି ସ୍ବଚନା ଓ ପ୍ରସାରଣ ସଚିବ ଅମିତ ଖାରେ ପ୍ରସାରଭାରତୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶଶି ଶେଖର ଭେମ୍ପତି ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ସେଠାରେ ଉପସ୍ଥିତ ଥିଲେ ଭୂଟାନ୍ ପିଏମ୍ ଭୁଟାନ୍ ପ୍ରଧାନମନ୍ତ୍ରୀ ଡକ୍ଟର ଲୋତୟ ସେରିଂ ଭାରତକୁ ତିନିଦିନିଆ ସରକାରୀ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚୁଛନ୍ତି ଦୁଇଦେଶ ମଧ୍ୟରେ ଆନୁଷ୍ଠାନିକ କୂଟନୈତିକ ସଂପର୍କର ସୁବର୍ଣ୍ଣଜୟନ୍ତୀ ବର୍ଷ ଅବସରରେ ଭାରତ ଆସିଥିବା ଜଣାପଡ଼ିଛି ବିଦେଶ ସଚିବ ବିଜୟ କେ ଗୋଖଲେ ଆକି ତାଙ୍କୁ ସାକ୍ଷାତ କରିଛନ୍ତି ଆସନ୍ତାକାଲି ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଡକ୍ଟର ସେରିଂଙ୍କୁ ଆନୁଷ୍ଠାନିକ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯିବ କାତିର ପିତା ମହାତ୍ମା ଗାନ୍ଧୀଙ୍କୁ ସେ ଶ୍ରଦ୍ଧାଞ୍ଚଳି ଅର୍ପଣ କରି ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିବେ